ରାଷ୍ଟ୍ରପତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ବାଚସ୍କତି ଓ ଅନ୍ୟାନ୍ୟ ନେତୃବୁନ୍ଦ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି

ଅମରନାଥ ଯାତ୍ରାକୁ ତିନିଦିନ ପାଇଁ ବନ୍ଦ କରିଦିଆ ଯାଇଛି କେରଳ ବନ୍ୟା ପରିସ୍ଥିତିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି

କେଜରିଓ୍ବାଲ୍ ଦିଲ୍ଲୀ ପୁଲିସ୍ ସେଠାକାର ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କ ଉପରେ ଗତ ଫେବୃୟାରୀ ମାସରେ ହୋଇଥିବା ଆକ୍ରମଣ ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଓ ତାଙ୍କର ସହକର୍ମୀ ମନିଶ ସିଶୋଡିଆଙ୍କୁ ଅଭିଯୁକ୍ତ କରି ଆଜି ଚାର୍ଜସିଟ୍ ଦାଖଲ କରିଛି ଏହି ଚାର୍ଜସିଟ୍ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ୍ ମାଳିଷ୍ଟ୍ରେଟ୍ ସମର ଭିସାଲ୍ଙ୍କ ଅଦାଲତରେ ଦାଖଲ କରାଯାଇଛି

ଚାର୍ଜସିଟ୍ରେ ପ୍ରଲିସ୍ ପକ୍ଷର୍ ଅଭିଯୋଗ କରାଯାଇଛି ଯେ ଶ୍ରୀ କେଜରିଓ୍ବାଲ୍ ସିଶୋଡିଆ ଓ ଅନ୍ୟମାନେ ମୁଖ୍ୟ ଶାସନ ସଚିବଙ୍କୁ ଆକ୍ରମଣ କରିବା ସହିତ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଅପରାଧୀକ ଷଡ଼ଯନ୍ତ୍ର ସଂରଚନା କରିଥିଲା ବେଳେ ସରକାରୀ କାର୍ଯ୍ୟ ତୁଲାଇବାରେ ତାଙ୍କୁ ବାଧା ମଧ୍ୟ ଦେଇଥିଲେ

ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତଙ୍କୁ ଅତିବେଶିରେ ସାତବର୍ଷ କାରାଦଣ୍ଡ ହୋଇପାରେ ସୋମନାଥ ଲୋକସଭାର ପୂର୍ବତନ ବାଚସ୍କତି ସୋମନାଥ ଚାଟ୍ଟାର୍ଜୀ ଆଜି ସକାଳେ କୋଲ୍କାତାରେ ଇହଲୀଳା ସମ୍ଭରଣ କରିଛନ୍ତି

ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡ଼ିତ ଥିଲେ ତାଙ୍କର ହୃଦ୍କ୍ରିୟା ଫୁସ୍ଫୁସ୍ ଓ କିଡ୍ନୀ ଠିକ୍ ଭାବେ କାର୍ଯ୍ୟ କରୁ ନ ଥିଲା ଗତକାଲି ତାଙ୍କର ଏକ ମୃଦୁ ହୃଦ୍ଘାତ ହୋଇଥିଲା

ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମାନାଥ ଚାଟ୍ଟାର୍ଜୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏକ ଟ୍ୱିଟ୍ ବାର୍ଭାରେ ରାଷ୍ଟ୍ରପତି କହିଛନ୍ତି ସ୍ୱର୍ଗତ ଚାଟ୍ଟାର୍ଜୀ ଜଣେ ବରିଷ୍ଣ ସାଂସଦ ଥିଲେ ଯାହାଙ୍କର ଉପସ୍ଥିତି ସର୍ବଦା ସଂସଦରେ ଅନ୍ତର୍ଭବ କରାଯାଇପାର୍ତ୍ଥଳା ଉପରାଷ୍ଟ୍ରପତି କହିଛନ୍ତି ସ୍ୱର୍ଗତ ଚାଟ୍ଟାର୍ଜୀ ସର୍ବଦା ସମସ୍ତଙ୍କ ପ୍ରତି ସମମନୋଭାବାପନ୍ଧ ଆଭିମୁଖ୍ୟ ପୋଷଣ କରି କରିବା ସହ ଲୋକମାନଙ୍କର ସମସ୍ୟାକୁ ମଧ୍ୟ ସୁନ୍ଦରଭାବେ ଉତ୍ଥାପନ କରିଆସୁଥିଲେ ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ସ୍ୱର୍ଗତ ଚାଟ୍ଟାର୍ଜୀ ଭାରତୀୟ ରାଜନୀତିରେ ଏକ ବଳିଷ୍ଠ ବ୍ୟକ୍ତିତ୍ୱ ଥିଲେ ସେ ଭାରତୀୟ ସଂସଦୀୟ ଗଣତନ୍ତ୍ରକ୍ ମଜବୃତ୍ କରିଥିଲେ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ସୋମନାଥ ଚାଟ୍ଟାର୍ଜୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ସ୍ୱର୍ଗତ ଚାଟ୍ଟାର୍ଜୀ ସମସ୍ତଙ୍କ ପାଇଁ ଜଣେ ସମ୍ମାନାସ୍କଦ ବ୍ୟକ୍ତି ଥିଲେ ଓ ଦଳ ମତ ନିର୍ବିଶେଷରେ ସମସ୍ତ ସାଂସଦଙ୍କ ପାଇଁ ସେ ପ୍ରେରଣାର ଉହ ଥିଲେ ଲ କମିଶନ୍ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକ୍ତି ଓ ବିଜେପିର ଭୂପେନ୍ଦର ଯାଦବ ବିନୟ ସହସ୍ରବୃଦ୍ଧେ ଓ ଅନିଲ ବାଲୁନିଙ୍କୁ ନେଇ ଏକ ଭାରତୀୟ ଜନତାପାର୍ଟିର ପ୍ରତିନିଧି ଦଳ ଆଜି ଆଇନ୍ ଆୟୋଗର ଅଧ୍ୟକ୍ଷ ଜଷ୍ଟିସ୍ ବିଏସ୍ ଚୌହାନ୍ଙ୍କୁ ସାକ୍ଷାତ କରି ଏକା ସଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବା ପ୍ରସଙ୍ଗରେ ଆଲୋଚନା କରିଥିଲେ ପରେ ଗଣମାଧ୍ୟମକୁ ସୂଚନା ଦେଇ ଭୁପେନ୍ଦର ଯାଦବ କହିଥିଲେ ଯେ ପ୍ରତିନିଧି ଦଳ ପକ୍ଷରୁ ଆୟୋଗକୁ ଦଳର ସଭାପତି ଅମିତ ଶାହାଙ୍କ 'ଏକ ରାଷ୍ଟ ଏକ ନିର୍ବାଚନ' ଆଧାରିତ ଏକ ଚିଠି ପ୍ରଦାନ କରାଯାଇଥିଲା

ନିର୍ବାଚନ ଆୟୋଗକଙ୍କ ସହିତ ସାକ୍ଷାତ ପରେ ଗଣମାଧ୍ୟମକୁ ଦଳର ନେତା କପିଲ ସିବଲ କହିଛନ୍ତି ଯେ ଅମିତ ଶାହାଙ୍କ ସତ୍ୟପାଠ ପ୍ରସଙ୍ଗକୁ ଦଳ ପକ୍ଷରୁ ଆୟୋଗଙ୍କ ସମ୍ମୁଖରେ ଉପସ୍ଥାପିତ କରାଯାଇଛି

ରାହୁଲ ଗାନ୍ଧି କଂଗ୍ରେସ କ୍ଷମତାକୁ ଆସିଲେ ସାରା ଦେଶରେ ଏକ ସ୍ତରୀୟ ଜିଏସ୍ଟି ଲାଗୁ କରାଯିବ ବୋଲି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରତିଶ୍ରତି ଦେଇଛନ୍ତି ଆକି ହାଇଦ୍ରାବାଦ୍ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା ଅବସରରେ ସେ ଏହା କହିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ଓ କ୍ଷୁଦ୍ର ଉଦ୍ୟୋଗୀମାନଙ୍କର ସ୍ୱାର୍ଥକୁ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି

ଟିଏନ୍ ଆଲାଗିରି ଡିଏମ୍କେ ର ଦିବଙ୍ଗତ ସଭାପତି ଏମ୍ କରୁଣାନିଧିଙ୍କର ପୁଅ ଏମ୍କେ ଆଲାଗିରି କହିଛନ୍ତି ତାଙ୍କ ବାପାଙ୍କର ଅନ୍ରଗତମାନେ ତାଙ୍କ ସମର୍ଥନ କରୁଛନ୍ତି ଚେନ୍ନାଇଠାରେ ଥିବା ସ୍ୱର୍ଗତ କରୁଣାନିଧିଙ୍କର ସ୍କୃତି ସ୍ଥଳରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ଅବସରରେ ଶ୍ରୀ ଆଲାଗିରି ଏହା କହିଛନ୍ତି ଆସନ୍ତାକାଲି ହେବାକୁ ଥିବା ଡିଏମ୍କେ ର କାର୍ଯ୍ୟକାରିଣୀ ବୈଠକର ଅବ୍ୟବହିତ ପୂର୍ବରୁ ଆଲାଗିରି ଏହା କହିଛନ୍ତି ଶ୍ରୀ ଆଲାଗିରି କହିଛନ୍ତି ଏହି ବୈଠକ ସମ୍ପର୍କରେ ତାଙ୍କ ପାଖରେ କୌଣସି ସ୍ବଚନା ନାହିଁ

ଗତବର୍ଷ ଜାନୁଆରୀରେ ତାଙ୍କର ସାନ ଭାଇ ଏମ୍କେ ଷ୍ଟାଲିନ୍ଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରାଯାଇଥିଲା ବିଜେପି ରାହୁଲ କଂଗ୍ରେସ ସଭାପତି ରାହ୍ରଲ ଗାନ୍ଧି ରାଫେଲ ଯୁଦ୍ଧ ବିମାନ କ୍ରୟ ପ୍ରସଙ୍ଗରେ ସଂସଦରେ ମିଛ କହିଥିବା ବିଜେପି ପକ୍ଷରୁ ସମାଲୋଚନା କରାଯାଇଛି

ଏସ୍ସି ଭେକିଲ୍ନ ମୋଟର ଜାନରେ ବ୍ୟବହାର କରାଯାଉଥିବା ଇନ୍ଧନ ଅନୁଯାୟୀ ରଙ୍ଗିନ୍ ଚିତ୍ରଥିବା ଷ୍ଟିକର୍ ଲଗାଇବା ସଂକ୍ରାନ୍ତୀୟ ସଡ଼କ ଓ ପରିବହନ ମନ୍ତ୍ରଣାଳୟର ପ୍ରସ୍ତାବକୁ ସୁପ୍ରିମ୍କୋର୍ଟ ଗ୍ରହଣ କରିଛନ୍ତି ମନ୍ତ୍ରଣାଳୟ ପକ୍ଷରୁ ବିଚାରପତି ଜଷ୍ଟିସ୍ ଏମ୍ବି ଲୋକୁରଙ୍କ ଖଣ୍ଡପୀଠକୁ ଅବଗତ କରାଯାଇଛି ଯେ ହାଲୁକା ନୀଳରଙ୍ଗ ପେଟ୍ରୋଲ୍ ଓ ସିଏନ୍ଜି ଚାଳିତ ଜାନଗୁଡ଼ିକ ପାଇଁ ଏବଂ କମଳା ରଙ୍ଗ ଡିଜେଲ୍ ଜାନ ପାଇଁ ବ୍ୟବହାର କରାଯିବ

ଆଜି ନୂଆଦିଲ୍ଲୀଠାରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡାକ୍ର ବୈଠକରେ ଏହାକୁ ଅନୁମୋଦନ କରାଯାଇଛି ୟୁଏସ୍ ଇଣ୍ଡିଆ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମିଳିତ ଭାବେ ସନ୍ତାସବାଦକୁ ଦମନ କରିବା ନେଇ ସେମାନଙ୍କର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ଆକି ନୂଆଦିଲ୍ଲୀଠାରେ ଭାରତ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୃତ କେନିଥ୍ ଆଇ ଜଷ୍ଟର୍ ଓ ଦୃତାବାସ କର୍ମକର୍ତ୍ତା ଭାରତର ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରେନ୍ ରିଜିଜୁଙ୍କୁ ସାକ୍ଷାତ କରିବା ଅବସରରେ ମିଳିତ ଭାବେ ସନ୍ତାସବାଦ ମୁକାବିଲା ନେଇ ଆମେରିକାର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ଜେ ଆଣ୍ଡ କେ ରେନ୍ ଜାମ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିବା ଫଳରେ ଜନଜୀବନ ବ୍ୟାହତ ହୋଇଛି ଅମରନାଥ ଯାତ୍ରାକୁ ତିନିଦିନ ପାଇଁ ବନ୍ଦ କରିଦିଆ ଯାଇଛି ଏହି ଯାତ୍ରାର ଶୀର୍ଷ ଅଧିକାରୀ ଅରୁଣ ମନହାସ୍ କହିଛନ୍ତି ଯେ ଖରାପ ପାଣିପାଗ ଓ ଆସନ୍ତା ସ୍ୱାଧୀନତା ଦିବସ ପାଳନ ସକାଶେ ସୁରକ୍ଷା ସମସ୍ୟାକୁ ଦୂଷ୍ଟିରେ ରଖି ଯାତ୍ରାକୁ ତିନି ଦିନ ପାଇଁ ବନ୍ଦ ରଖାଯାଇଛି ମା' ବୈଷ୍ଣୋଦେବୀ ଯାତ୍ରୀମାନଙ୍କର ଯାତ୍ରାକୁ ମଧ୍ୟ ଆଂଶିକ ଭାବେ ବନ୍ଦ କରିଦିଆଯାଇଛି ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଛି ହିମାଚଳ ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି କେରଳରେ ବର୍ଷା କମିବା ପରେ ସେଠାରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ଉନ୍ତି ପରିଲକ୍ଷିତ ହୋଇଛି ପାକ୍ ଆସେମ୍ଲି ପାକିସ୍ତାନରେ ପଞ୍ଚଦଶ ନ୍ୟାସନାଲ୍ ଆସେମ୍କିଲ ପ୍ରଥମ ଅଧିବେଶନ ଆଜି ଆରମ୍ଭ ହୋଇଛି ଏଥିସହ ନୁଆ ସରକାରକ୍ତ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି

ବୁଧବାର ଦିନ ନୂଆ ବାଚସ୍କତି ଓ ଉପ ବାଚସ୍କତିଙ୍କୁ ନିର୍ବାଚିତ କରାଯିବ ପାକିସ୍ତାନ ତେହେରିକ୍ ଆଇ ଇନ୍ସାଫ୍ ଦଳ ପ୍ରଧାନମନ୍ତ୍ରୀ ପଦ ପାଇଁ ଇମ୍ରାନ୍ ଖାନ୍ଙ୍କୁ ମନୋନିତ କରିଛି ଏବଂ ସେ ଶନିବାର ଦିନ ଶପଥ ଗ୍ରହଣ କରିବେ

ଓ୍ୱାଘା ସୀମା ଦେଇ ବନ୍ଦୀମାନଙ୍କୁ ଭାରତକୁ ହସ୍ତାନ୍ତର କରାଯାଇଛି